ତଦନୂଯାୟୀ ଏହି ଦୁଇଟି ଷ୍ଟିଲ୍ ପ୍ଲାଶ୍ ପକ୍ଷରୁ ଅକ୍ବିଜେନ୍ ଉପାଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି

ଏହି ସଟ୍ଡାଉନ୍ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ

ଗତକାଲି ଅନୁଗୁଳସ୍ସିତ ଜିନ୍ଦଲ ପ୍ଲାଷ୍ ପକ୍ଷରୁ ଅକ୍ ଭର୍ତି ଦୁଇଟି ଟ୍ୟାଙ୍କରକୁ ହାଇଦ୍ରାବାଦ ପଠାଯାଇଛି